ଏବଂ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିବସ

ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍କ୍ରେ ସିଧାସଳଖ ଭାବେ ଅର୍ଥରାଶି ଜମା ହୋଇଯିବ

ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ଆରି ବୋଲି ପୁଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି

ସରକାର ସେଥପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଶ କର୍ଛନ୍ତି

ଏହି ଅବସରରେ କାତୀୟ ଯୁବସେବା ଓ କ୍ରୀଡ଼ା ବିଭାଗ ଦ୍ୱାରା ଆଜିର ଦିନକୁ ଜାତୀୟ ଯୁବ ଦିବସ ପାଳନ କରାଯାଉଛି

ତେଶୁ ଯୁବକମାନଙ୍ଙୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆକି ଏହାକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଇଥାଏ

ସମାରୋହରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସାଂସଦ ପ୍ରଭାସ କୁମାର ସିଂହ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍ଙ ସମେତ କର୍ମକର୍ତା ଉପସ୍ଥିତ ଥିଲେ